ମୁଖ୍ୟମନ୍ତୀ କହିଛନ୍ତି ଏହି ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ବିପର୍ଯ୍ୟ ପ୍ରଶମନ ଦିଗରେ ସହାୟକ ହେବ

ସେଥିପାଇଁ ଏଗୁଡିକର ସୁରକ୍ଷା ଅତ୍ୟନ୍ତ ଆବଶ୍ୟକ

ଏହି କାର୍ଯ୍ୟକ୍ରମରେ ଭାରତ ବାଂଲାଦେଶ ମିଆଁମାର ଶ୍ରୀଲଙ୍କା ଓ ନେପାଳର ପ୍ରତିନିଧିମାନେ ସାମିଲ ହୋଇଛନ୍ତି ତେବେ ଆସନ୍ତାକାଲି ଗୃହରାଷ୍ଟ୍ରମନ୍ତୀ ନିତ୍ୟାନନ୍ଦ ରାୟ ଷେତ୍ରିୟ ତାଲିମ ଅଭ୍ୟାସ ଶିବିରକୁ କୋଶାର୍କଠାରେ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି

ସେମାନେ ଓଡିଶାରେ ରେଳ ସମ୍ପ୍ରସାରଣ ଓ ଉନ୍ନତିକରଣ ଉପରେ ଏକ ସ୍କାରକପତ୍ର କେନ୍ଦ୍ ରେଳମନ୍ତୀଙ୍କୁ ପ୍ରଦାନ କରିବେ ବୋଲି ଜଣାପଡିଛି

ସେ କହିଛନ୍ତି ଯେ ଏ ନେଇ ପୂର୍ବରୁ ସଂସ୍କୃତି ମନ୍ତୀ କେନ୍ଦ୍ର ସଚିବ ଓ ଏଏସଆଇକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା ସେମାନେ କୌଣସି ବିପଦ ନ ଥିବା କଥା କହିଥିଲେ

ମରାମତି ସମ୍ମର୍କରେ ଏଏସଆଇ ସହ ଆମେ ଆଲୋଚନା କରିବୁ ବୋଲି ସଚିବ ଶ୍ରୀ ପାଣିଗ୍ରାହୀ କହିଛନ୍ତି

ଏହାର ଉପଯୋଗ ପାଇଁ ଇଛା ଶକ୍ତିର ଆବଶ୍ୟକତା ରହିଛି

ଏକ ମଶାଲ ଶୋଭାଯାତ୍ରାର ଶୁଭାର ଏହାକୁ ଜିଲ୍ଲାପାଳ ସୁଧାଂଶୁ ମୋହନ ସାମଲ ଓ ଏସପି ରାହୁଲ ଜେନ୍ ଉଦ୍ଘାଟନ କରିଥିଲେ

ତେବେ ଗ୍ମପ୍ ସି ର ଏହି ମ୍ୟାଚ୍ ଖେଳିବା ପାଇଁ ଝାଡ଼ଖଣ୍ଡ ଦଳ ଓଡ଼ିଶାରେ ପହଞ୍ ଛନ୍ତି

ତେବେ ଏହି ମ୍ୟାଚ୍ ଝାଡ଼ଖଣ୍ଡ ଅପେକ୍ଷା ଓଡ଼ିଶା ପାଇଁ ଅଧିକ ଗୁରୁତ୍ପୂର୍ଶ୍ର ବୋଲି କ୍ରୀଡ଼ା ସମୀକ୍ଷକମାନେ ମତ ପୋଷଣ କରିଛନ୍ତି

ଯାହାକି ପର୍ଯ୍ୟାପ୍ତ ନୁହେଁ

ଧାରଶାରେ କଂଗ୍ରେସ କର୍ମୀ ଏବଂ ସମର୍ଥକମାନେ ଉପସ୍ତିତ ଥିଲେ

ହାତୀମାନଙ୍କୁ ସେଠାରୁ ଘଉଡାଇବା ପ୍ରୟାସ ଜାରି ରହିଛି

ଆକି ମନ୍ଦିରର ପୂଜକ ପୂଜା କରିବାକୁ ଆସିବା ସମୟରେ ଚୋରି ହୋଇଥିବା କଥା ସୂଚନା ଦେଇଥିଲେ